ଏହାର ଖିଲାପ ହେଲେ ଜୋରିମାନା ଦେବାକ ପଡିବ

ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏକ ବୈଠକରେ ଏହି ନିଷ୍ଟଭି ନିଆଯାଇଛି ତେବେ ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ଏବଂ ଚିଲିକା ଉପରେ ପ୍ରସ୍ତାବିତ ପୋଲ ନିର୍ମାଶ ନେଇ ପରେ ନିଷ୍ବତ୍ତି ନିଆଯିବ ବୋଲି ବୈଠକରୁ ସୂଚନା ମିଳିଛି

ଦୁଷ୍କର୍ମ ଅଭିଯୋଗ ହୋଇଥିବା ସ୍ତାନକୁ ମଧ୍ୟ ଏସ୍ଆଇଟି ଟିମ୍ ସମୀକ୍ଷା କରିଛନ୍ତି ତିନୋଟି ରେଞ୍ ର ଡିଆଇଜିଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି

ଏହାକୁ ଏକ ସ୍ୱତନ୍ତ ମାମଲା ଭାବେ ଗ୍ରହଶ କରି ତଦନ୍ତ ପାଇଁ ଚାରୋଟି ଟିମ୍ ଗଠନ କରାଯାଇଛି

ମୂତ୍ତିକା ସଂରକ୍ଷଣ ନେଇ ଜନସଚେତନତା ସୃଷ୍ ି କରିବା ଏହି ଦିବସ ପାଳନର ଲକ୍ଷ୍ୟ

ଫଳରେ ପରିବେଶ ସନ୍ତୁଳନ ମଧ୍ୟ ପ୍ରଭାବିତ ହେଉଛି

ଭୂତଳ ଜଳର ପରିଚାଳନା ସଂପର୍କରେ ଚାଷୀ ସଚେତନତା ଏବଂ ଏକ କର୍ମଶାଳା କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ବନ୍ଧ୍ୟାକରଣ ପକ୍ଷ ଖୋର୍ବ୍ଧା ଜିଲ୍ଲା ସ୍ୱାସ୍ସ୍ୟ ସମିତି ପକ୍ଷରୁ ପୁରୁଷ ବକ୍ଷ୍ୟାକରଣ ପକ୍ଷ ପାଳିତ ହୋଇଯାଇଛି ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ମ୍ରଖ୍ୟ ଚିକିହାଧୁକାରୀଙ୍କ କାର୍ଯ୍ୟାଳୟର ବାହାରି ସହର ପରିକ୍ରମା କରିଥିଲା

ଆକି ଓଡ଼ିଶା ପୁଲିସ୍ ଏବଂ ସାଇ ମଧ୍ୟରେ ମ୍ୟାଚ୍ ଅନ୍ଷିତ ହେବ